ବିଭିନୁ ସ୍ଥାନରେ ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି ଏବଂ ସୋନପୁର ପରେ ପ୍ରଧାନମନ୍ତୀ ଶ୍ରୀ ମୋଦି ଏବେ ସମ୍ମଲପୁର ଏବଂ ଭୁବନେଶ୍ୱରକୁ ନିର୍ବାଚନ ପ୍ରଚାରରେ ଆସିବେ

ଏହି ରୋଡ୍ ସୋ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ଓୟୁଏଟି ରାସ୍ତା ଦେଇ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଯିବ ସେଠାରେ ଆୟୋଜିତ ହେବାକୁ ଥିବା ସଭାରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ

ଏ ସମ୍ପର୍କରେ କକ୍ଷମାଳ ଲୋକସଭା ପ୍ରଭାରୀ ଅଶୋକ କୁମାର ମିଶ୍ର ସୂଚନା ଦେଇଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଞ୍ଞଳରେ ବର୍ଷ ବର୍ଷ ଧରି ବିସ୍ତାପିତ ଲୋକମାନେ ଅଛନ୍ତି

ସଂଗଠନ ଦାୟିତ୍ୱରେ ଥିବା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ମାଦକ ବିଶ୍ୱକିତ ଦାସ ଏହି ନିଷ୍ବଭି ସମ୍ମର୍କରେ ଏକ ପ୍ରେସ ବିବୃଭିରେ ଜଣାଇଛନ୍ତି

ମହିଳା ସଶକ୍ତିକରଣ ଏବଂ ସମାଜରୁ ବେଷମ୍ୟକୁ ଦୂର କରିବାରେ ବହୁବିଧ ପଦକ୍ଷେପ ଗ୍ରହଣ କରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଛି

ଏହି ଅବସରରେ ରାକ୍ୟବାସୀ ଅତ୍ୟନ୍ତ ଆନନ୍ଦ ଉସାହର ସହିତ ଏହି ପର୍ବ ପାଳନ କରିଛନ୍ତି ବିଭିନ୍ଦ ସ୍ଥାନରେ ସଭାସମିତି ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷିତ ହେଉଛି ଆଜି ମଧ୍ଧ ହେଉଛି ପଣା ସଂକ୍ରାନ୍ତି ତଥା ହନୁମାନ କୟନ୍ତୀ